ଭୁପେଶ ବାଘେଲ ଆଜି ସନ୍ଧ୍ୟାରେ ଛତିଶଗଡ଼ର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ

ଅପରାଧ ଷଡ଼ଯନ୍ତ୍ର ଶତ୍ରତା ବୃଦ୍ଧି ଓ ସାଂପ୍ରଦାୟିକ ସଦ୍ଭାବନା ବିରୂଦ୍ଧରେ କାର୍ଯ୍ୟ ଅଭିଯୋଗରେ ତାଙ୍କ ଦୋଷୀ ସାବ୍ୟସ୍ତ କରାଯାଇଛି

ନିମ୍ନ ଅଦାଲତ ସଜନ କୁମାରଙ୍କୁ ଦୋଷମୁକ୍ତ କରିଥିଲେ

ଦିଲ୍ଲୀ ହାଇକୋର୍ଟରେ ସଜନ କୁମାରଙ୍କ ଦୋଷୀ ସାବ୍ୟସ୍ତକରଣ ଉପରେ ପ୍ରତିକ୍ରିୟା ପ୍ରକାଶ କରି ଶ୍ରୀ ନକ୍ବି କହିଛନ୍ତି ଶିଖ୍ ବିରୋଧୀ ଦଙ୍ଗା ସମୟରେ ଯେଉଁମାନେ ଷଡ଼ଯନ୍ତ୍ର ରଚିଥିଲେ ସେମାନଙ୍କର ଆଇନ ଅନୁସାରେ ବିଚାର ହେବା ଆବଶ୍ୟକ ପାର୍ଲାମେଣ୍ଟ ବାହାରେ ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା ବେଳେ ସେ କହିଛନ୍ତି ସେହି ଦଙ୍ଗା ସମୟରେ ଶିଖ୍ମାନେ ଅକଥନୀୟ କଷଣ ସହିଥିଲେ

ବିଜେପି ନେତା ତଥା ଅର୍ଥମନ୍ତ୍ରୀ ଅରୁଣ ଜେଟ୍ଲୀ କହିଛନ୍ତି ଦଙ୍ଗାରେ ସଂପୂକ୍ତ କଂଗ୍ରେସ ନେତାମାନଙ୍କୁ ସୁରକ୍ଷା ଦେବା ପାଇଁ କଂଗ୍ରେସ ସରକାର ପୂର୍ବରୁ ସେମାନଙ୍କୁ ଘଣ୍ଟ ଘୋଡ଼ାଇ ଆସିଛନ୍ତି ନ୍ତଆଦିଲ୍ଲୀରେ ସାମ୍ଭାଦିକମାନଙ୍କ ସହ କଥାବାର୍ତ୍ତା ବେଳେ ସେ କହିଛନ୍ତି ଘଣ୍ଟ ଘୋଡ଼ାଇବା ଏବେ ବନ୍ଦ ହୋଇଯାଇଛି ସେ କହିଛନ୍ତି କଂଗ୍ରେସ ଦେହରେ ଦଙ୍ଗାର କଳଙ୍କ ସର୍ବଦା ରହିବ ଶିରୋମଣି ଅକାଳୀଦଳ ନେତା ପ୍ରେମ୍ ସିଂ ଚନ୍ଦୁମାଜରା ଦଙ୍ଗା ସହ ସଂପୃକ୍ତ ଅନ୍ୟ କଂଗ୍ରେସ ନେତାମାନଙ୍କର ବିଚାର ହେବାକୁ ଦାବି କରିଛନ୍ତି ଦଙ୍ଗାରେ କମଳନାଥଙ୍କର ଭୂମିକା ଥିବା ଦର୍ଶାଇ ତାଙ୍କୁ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ପଦରୁ ହଟାଯିବାକୁ ମଧ୍ୟ ସେ ଦାବି କରିଛନ୍ତି ପାର୍ଲାମେଣ୍ଟ ବାହାରେ ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା ବେଳେ ଶ୍ରୀ ଚନ୍ଦୁମାଜରା କହିଛନ୍ତି କଂଗ୍ରେସ ଶିଖ୍ମାନଙ୍କୁ ନ୍ୟାୟ ଦେଇନଥିବାବେଳେ ଏନ୍ଡିଏ ସରକାର ଦଙ୍ଗା ମାମଲାର ପୁନର୍ବଚାର ପାଇଁ ଚାପ ପକାଇଥିଲେ ଆଡ୍ ସଜନକୁମାର କଂଗ୍ରେସ ନେତା କପିଲ ସିବଲ କହିଛନ୍ତି ସଜ୍ଜନକୁମାରଙ୍କ ଦୋଷୀସାବ୍ୟସ୍ତକରଣକୁ ନେଇ ରାଜନୀତି ହେବା ଉଚିତ ନୁହେଁ ପାର୍ଲାମେଣ୍ଟ ବାହାରେ ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା ବେଳେ ସେ କହିଛନ୍ତି ଦିଲ୍ଲୀ ହାଇକୋର୍ଟ ତାଙ୍କ ରାୟ ଦେଇଛନ୍ତି ଓ ତାହା ଉପରେ ରାଜନୀତି କରାଯିବା ଉଚିତ ନୁହେଁ ସେ କହିଛନ୍ତି ସଜନ କୁମାର ପାର୍ଟିର କୌଣସି ପଦପଦବୀରେ ନାହାନ୍ତି କିମ୍ବା ତାଙ୍କୁ ନିର୍ବାଚନରେ ପ୍ରତିଦୃନ୍ଦିତା କରିବାକୁ ଟିକେଟ୍ ଦିଆଯାଇ ନାହିଁ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ କମଳନାଥଙ୍କ ନାମକୁ ଶିଖ୍ ବିରୋଧୀ ଦଙ୍ଗା ମାମଲାରେ ନ ଯୋଡ଼ିବାକୁ ସେ ବିଜେପିକୁ ପରାମର୍ଶ ଦେଇଛନ୍ତି

ରାଜସ୍ଥାନ ସିଏମ୍ ବରିଷ୍ଣ କଂଗ୍ରେସ ନେତା ଅଶୋକ ଗେହଲତ୍ ଆଜି ସକାଳେ ରାଜସ୍ଥାନର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ରାଜ୍ୟପାଳ କଲ୍ୟାଣ ସିଂ ଜୟପୁରସ୍ଥିତ ଆଲ୍ବର୍ଟ ସ୍ମାରକୀ ସଂଗ୍ରହାଳୟ ହଲ୍ରେ ତାଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇଛନ୍ତି ଏମ୍ପି ସିଏମ୍ ଓଥ୍ ମଧ୍ୟପ୍ରଦେଶରେ କଂଗ୍ରେସ ନେତା କମଳ ନାଥ ରାଜ୍ୟର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ଆଜି ଅପରାହୁରେ ରାଜ୍ୟପାଳ ଆନନ୍ଦିବେନ୍ ପଟେଲ୍ ଭୋପାଳର କ୍ରମ୍ଭରୀ ମଇଦାନଠାରେ କମଳନାଥଙ୍କୁ ଶପଥପାଠ କରାଇଛନ୍ତି ଶ୍ରୀ କମଳନାଥ ଏକାକୀ ଶପଥ ଗ୍ରହଣ କରିଛନ୍ତି ପାର୍ଟି ଶୀର୍ଷ ନେତାଙ୍କ ସହ ବିଚାରବିମର୍ଶ ପରେ ତାଙ୍କ ମନ୍ତ୍ରିମକ୍ତଳର ସଂପ୍ରସାରଣ ହେବ

ଶପଥ ଗ୍ରହଣ ଉତ୍ସବରେ କିଛି ରାଜ୍ୟର ମୁଖ୍ୟମନ୍ତ୍ରୀ କଂଗ୍ରେସର କାତୀୟ ସ୍ତରୀୟ ନେତା ଓ କର୍ମକର୍ତ୍ତା ଅନ୍ୟ ରାଜନୈତିକ ଦଳଗୁଡ଼ିକର ନେତା ଓ ନବନିର୍ବାଚିତ ବିଧାୟକମାନେ ଉପସ୍ଥିତ ଥିଲେ

ରାଜ୍ୟପାଳ ଆନନ୍ଦିବେନ୍ ପଟେଲ୍ ତାଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇବେ ନବନିର୍ବାଚିତ ବିଧାୟକମାନଙ୍କ ସହ ବ୍ୟାପକ ଆଲୋଚନା ପରେ ତାଙ୍କ ନାମ ନୂଆ ମୁଖ୍ୟମନ୍ତ୍ରୀ ଭାବେ ଘୋଷଣା କରାଯାଇଛି ଆମ ସମ୍ଭାଦଦାତା ଜଣାଇଛନ୍ତି ରାଜ୍ୟ ରାଜଧାନୀସ୍ଥିତ ସାଇନ୍ନ କଲେଜ ଗ୍ରାଉଣ୍ଡ୍ରେ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହେବ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ କଂଗ୍ରେସ ନେତା ସୋନିଆ ଗାନ୍ଧୀ ଓ କଂଗ୍ରେସ ସଭାପତି ରାହୁଳ ଗାନ୍ଧୀ ଶପଥଗ୍ରହଣ ଉତ୍ସବରେ ଉପସ୍ଥିତ ରହିବେ ଭୂପେଶ ବାଘେଲ ରାକ୍ୟର ତୂତୀୟ ମୁଖ୍ୟମନ୍ତ୍ରୀ ହେବେ ଆଜି କେବଳ ମୁଖ୍ୟମନ୍ତ୍ରୀ ଶପଥ ଗ୍ରହଣ କରିବେ ପରେ ମନ୍ତ୍ରିମଣ୍ଡଳର ଅନ୍ୟ ସଦସ୍ୟମାନେ ଶପଥ ନେବେ ପିଏମ୍ ୟୁପି ଭିଜିଟ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କଂଗ୍ରେସ ସର୍ବଦା ନ୍ୟାୟପାଳିକା ଓ ଅନ୍ୟାନ୍ୟ ଗଣତାନ୍ତିକ ଅନୁଷ୍ଠାନକୁ ଦୁର୍ବଳ କରିବାକୁ ପ୍ରଚେଷ୍ଟା କରୁଥିବାର ଦୋଷାରୋପ କରିଛନ୍ତି ଉତ୍ତରପ୍ରଦେଶର ପ୍ରୟାଗରାଜ ଜିଲ୍ଲାରେ ଅଣ୍ଡୱାଠାରେ ଏକ ସାଧାରଣସଭାରେ ଉଦ୍ବୋଧନ ଦେଇ ଶ୍ରୀ ମୋଦି କହିଛନ୍ତି ଯେଉଁ ଯେଉଁ ଅନୁଷାନ କଂଗ୍ରେସର ଇଚ୍ଛା ଅନୁସାରେ କାର୍ଯ୍ୟ କରିନାହାନ୍ତି କଂଗ୍ରେସ ପାର୍ଟି ସେଗୁଡ଼ିକୁ ଦୁର୍ବଳ କରିଛି

ମାଲଦୀପ୍ସ ପ୍ରେଜ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ମାଳଦୀପ ରାଷ୍ଟ୍ରପତି ଇବ୍ରାହିମ୍ ମହମ୍ମଦ ସୋଲିଙ୍କ ମଧ୍ୟରେ ଏବେ ନୃଆଦିଲ୍ଲୀରେ ପ୍ରତିନିଧି ମଣ୍ଡଳସ୍ତରୀୟ କଥାବାର୍ତ୍ତା ଚାଲିଛି ଦୁଇ ନେତା ମୋଟାମୋଟି ଦ୍ୱିପକ୍ଷୀୟ ସଂପର୍କ ଉପରେ ଆଲୋଚନା କରିବା ସମ୍ଭାବନା ଅଛି ଏହାପରେ ଅନେକ ରାଜିନାମା ସ୍ୱାକ୍ଷରିତ ହେବାର ଆଶା କରାଯାଉଛି ଆଜି ସକାଳେ ରାଷ୍ଟ୍ରପତି ଭବନ ପ୍ରାଙ୍ଗଣରେ ଶ୍ରୀ ସୋଲିଙ୍କୁ ଭବ୍ୟ ସ୍ୱାଗତ ସମ୍ଭର୍ଦ୍ଧନା ଜ୍ଞାପନ କରାଯାଇଥିଲା ଏହି ଅବସରରେ ସେଠାରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉପସ୍ଥିତ ଥିଲେ ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ ମଧ୍ୟ ଶ୍ରୀ ସୋଲିଙ୍କୁ ସାକ୍ଷାତ କରିଛନ୍ତି ଭାରତକୁ ତିନିଦିନ ଗସ୍ତରେ ଆସି ଶ୍ରୀ ସୋଲି ଗତକାଲି ନୂଆଦିଲ୍ଲୀରେ ପହଞ୍ଚଥିଲେ ମାଳଦୀପର ରାଷ୍ଟ୍ରପତି ନିର୍ବାଚିତ ହେବା ପରେ ତାଙ୍କର ଶପଥ ଗ୍ରହଣ ଉସବରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଯୋଗ ଦେଇଥିଲେ ଭାରତ ଓ ମାଳଦୀପ ମଧ୍ୟରେ ଭାଗିଦାରୀ ସଂପର୍କ ଅତ୍ୟନ୍ତ ନିବିଡ଼ ଓ ଭାରତ ସହାୟତାରେ ମାଳଦୀପରେ ବହୁ ଅନୁଷ୍ଠାନ ସ୍ଥାପିତ ହୋଇଛି ମାଳଦୀପକୁ ଭାରତ ଦେଉଥିବା ସହାୟତା ମଧ୍ୟରେ ଦକ୍ଷତା ବୃଦ୍ଧି ଏକ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ର ନାଇଡୁ ଞ୍ୱିମେନ୍ ରିଜର୍ଭେସନ୍ ଉପରାଷ୍ଟ୍ରପତି ଏମ୍ ଭେଙ୍କିୟା ନାଇଡ଼ୁ ପାର୍ଲାମେଷ୍ଟରେ ମହିଳା ସଂରକ୍ଷଣ ବିଲ୍ ପାସ୍ ହେବା ଦିଗରେ କାର୍ଯ୍ୟ କରିବାକୁ ସମସ୍ତ ରାଜନୈତିକ ଦଳକୁ ନିବେଦନ କରିଛନ୍ତି

ଆଜି ସନ୍ଧ୍ୟାରେ ସେ ବୈଦେଶିକମନ୍ତ୍ରୀ ସୁଷମା ସ୍ୱରାଜଙ୍କୁ ସାକ୍ଷାତ କରିବେ ଦୁଇନେତା ଅନେକ ଦ୍ୱିପକ୍ଷୀୟ ପ୍ରସଙ୍ଗ ଉପରେ ଆଲୋଚନା କରିବେ ବହୁ ଆନ୍ତର୍ଜାତିକ ଓ ଆଞ୍ଚଳିକ ପ୍ରସଙ୍ଗ କଥାବାର୍ତ୍ତାରେ ସ୍ଥାନ ପାଇବ

ଶ୍ରୀ ସାମୁଏଲ୍ସନ୍ ବାଣିଜ୍ୟ ଓ ଶିଳ୍ପମନ୍ତ୍ରୀ ସୁରେଶ ପ୍ରଭୁଙ୍କୁ ମଧ୍ୟ ସାକ୍ଷାତ କରିବେ

ବିଭିନ୍ନ ପ୍ରସଙ୍ଗକୁ କେନ୍ଦ୍କରି ବିରୋଧୀଦଳ ସଦସ୍ୟମାନେ ପାଟିତୃଣ୍ଡ କରିବାରୁ ଲୋକସଭାକୁ ଦ୍ୱିତୀୟଥର ପାଇଁ ମୁଲତବୀ ରଖାଯାଇଛି ମଧ୍ୟାହୁ ପରେ ସଭାକାର୍ଯ୍ୟ ପ୍ରନର୍ବାର ଆରମ୍ଭ ହେବାମାତେ କଂଗ୍ରେସ ସଦସ୍ୟମାନେ ରାଫେଲ ଯୁଦ୍ଧ ବିମାନ କିଣା କାରବାର ଘଟଣାର ଜେପିସି ତଦନ୍ତ ଦାବି କରି ବାଚସ୍କତିଙ୍କ ଆସନ ନିକଟକୁ ଚାଲିଯାଇଥିଲେ ଆର୍ଜେଡି ବାମପନ୍ନୀ ଦଳ ଓ ଅନ୍ୟାନ୍ୟ ଦଳର ସଦସ୍ୟମାନେ ମଧ୍ୟ ସେମାନଙ୍କର ଆସନରୁ ଉଠି ଠିଆ ହୋଇଯାଇଥିଲେ ଶାସକ ବିଜେପି ସଦସ୍ୟମାନେ କଂଗ୍ରେସ ଦେଶକୁ ବିଭ୍ରାନ୍ତ କରୁଥିବାର ଅଭିଯୋଗ କରି ପାର୍ଟି ସଭାପତି କ୍ଷମା ମାଗିବା ପାଇଁ ଦାବି କରିଥିଲେ

କାବେରୀ ପ୍ରସଙ୍ଗକ୍ତ ନେଇ ଏଆଇଏଡିଏମ୍କେ ସଦସ୍ୟମାନେ ମଧ୍ୟ ସ୍କୋଗାନ ଦେଇଥିଲେ

ସଭାକାର୍ଯ୍ୟ ଆରମ୍ଭ ହେବାର ମାତ୍ର ଅଳ୍ପ କିଛି ମିନିଟ୍ ଭିତରେ ଅଧ୍ୟକ୍ଷ ଏମ୍ ଭେଙ୍କିୟା ନାଇଡୁ ସଭାକୁ ମୁଲ୍ତବୀ ରଖିଥିଲେ ସେହି ଦୁଇଦଳର ସଦସ୍ୟମାନେ ସେମାନଙ୍କ ଦାବି ସପକ୍ଷରେ ସ୍କୋଗାନ୍ ଦେବା ସହ ପ୍ଲାକାର୍ଡ ପ୍ରଦର୍ଶନ କରି ଅଧ୍ୟକ୍ଷଙ୍କ ଆସନ ଆଡ଼କୁ ଚାଲିଯାଇଥିଲେ

ଫେତାଇ ସାଇକ୍ଲୋନ୍ ଫେତାଇ ୍ ଘ୍ରର୍ଣ୍ଣିଝଡ଼ ଉତ୍ତର ଉତ୍ତର ପଶ୍ଚିମ ଦିଗକୁ ଗତିକରି ଆଜି ଅପରାହ୍ନରେ ଆନ୍ଧ୍ର ଉପକୂଳସ୍ଥିତ କାକିନାଡା ଦେଇ ଅତିକ୍ରମ କରିବାର ସମ୍ଭାବନା ରହିଛି ଭାରତୀୟ ପାଣିପାଗ ବିଭାଗ କହିଛି ଘର୍ଣ୍ଣିଝଡ଼ ସ୍ଥଳଭାଗ ଛୁଇଁବା ପୂର୍ବରୁ କିଛିମାତ୍ରାରେ ଦୁର୍ବଳ ହେବାର ସମ୍ଭାବନା ଅଛି